ଏବଂ ବିଶ୍ୱପ୍ରସିଦ୍ଧ କୋଶାର୍କ ମହୋହବର ଆଜି ହେଉଛି ତୂତୀୟ ସଂନ୍ଧ୍ୟା

ଏନେଇ ଏକ ସାଧ୍ୟାଦିକ ସମ୍ମିଳନୀରେ ଡିଆଇଜି ଶ୍ରୀ ସିଂ ସୂଚନା ଦେଇ କହିଛନ୍ତି ପୋଲିସ ଏହି ଘଟଶାକୁ ଗୁରତ୍ୱର ସହ ଗ୍ରହଣ କରିଛି

ଅନ୍ୟପକ୍ଷରେ ପୀଡିତା ନାବାଳିକା ଏବେ ଚିକିହାଧୀନ ଅବସ୍ଥାରେ ଅଛନ୍ତି ତାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି

ତେଶ୍ର ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ଆବଶ୍ୟକ ଅନ୍ୟ ପକ୍ଷରେ କଂଗ୍ରେସ ମଧ୍ୟ ଏହି ଘଟଶାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି

ଆକି କଂଗ୍ରେସବିଜେପି ଓ ସିପିଆଇ ସିପିଆଇଏମ୍ର ମହିଳା ଶାଖା ପକ୍ଷରୁ ଶୋଭାଯାତ୍ରା ବାହାରି ଏହି ଘଟଶାର ନିନ୍ଦା କରାଯାଇଛି

ଦିବ୍ୟାଙ୍ଗମାନଙ୍କୁ ସମ୍ମାନ ଓ ସମର୍ଥନ ଦେବା ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ସମସ୍ୟା ଦୂର କରିବା ଆଦି ଏହି ଦିବସ ପାଳନର ଲକ୍ଷ୍ୟ